ପିଏମ୍ ୟୁଏନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜାତିସଂଘ ମହାସଚିବଙ୍କ ଜଳବାୟୁ କାର୍ଯ୍ୟାନୁଷ୍ଠାନ ଶୀର୍ଷ ବୈଠକରେ ଉଦ୍ବୋଧନ ଦେବେ

ନ୍ୟୟର୍କ ସ୍ଥିତ ଜାତିସଂଘ ସଦର କାର୍ଯ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହେବ କାତାରର ଅମିର୍ ଶେଖ୍ ତମିମ୍ ବିନ୍ ହମଦ୍ ଅଲ୍ ଥାନି ନାଇଜେରିଆ ରାଷ୍ଟ୍ରପତି ମହାମଡ଼ଉ ଇସୌପୌ ଇଟାଲୀ ପ୍ରଧାନମନ୍ତ୍ରୀ ଗିସେପେ କୋଣ୍ଟେ ନାୟିଆ ରାଷ୍ଟ୍ରପତି ହେଗ୍ ଗେଇଁଗୋବ୍ ଏବଂ ମାଳଦୀପ ରାଷ୍ଟ୍ରପତି ଇବ୍ରାହିମ୍ ମହମ୍ମଦ ସୋଲିଙ୍କ ସହ ଶ୍ରୀ ମୋଦୀ ଦ୍ୱିପକ୍ଷିୟ ବୈଠକରେ ଯୋଗ ଦେବେ ୟୁନିସେଫ୍ର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ହେନେରିତା ଏଚ୍ ଫୋରେଙ୍କ ସହ ଶ୍ରୀ ମୋଦୀ ଏକ ବୈଠକରେ ଯୋଗ ଦେବା ସଙ୍ଗେ ସଙ୍ଗେ ଜାତିସଂଘ ସଦର କାର୍ଯ୍ୟାଳୟରେ ଗାନ୍ଧି ସୌର ଉଦ୍ୟାନ ଓ ଗାନ୍ଧି ଶାନ୍ତି ଉଦ୍ୟାନ ଉଦ୍ଘାଟନ କରିବେ

ନୂଆଦିଲ୍ଲୀରେ ଆୟୋଜିତ ଭାରତୀୟ ଇସ୍କାତ କ୍ଷେତ୍ରରେ ସ୍କୁର୍ତ୍ତିଶୀଳ ଦକ୍ଷ ଓ ବିଶ୍ୱସ୍ତରୀୟ ପ୍ରତିଯୋଗୀତା ମ୍ବଳକ ଚିନ୍ତନ ଶିବିରରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ପ୍ରଧାନ ଏହା କହିଛନ୍ତି

ଆଗାମୀ ଦୁଇ ତିନି ବର୍ଷ ଭିତରେ ଇସ୍କାତ କ୍ଷେତ୍ର ଦେଶ ଦୀର୍ଘ ମିଆଦି ରପ୍ତାନୀକାରୀ ରାଷ୍ଟ୍ର ଭାବେ ଉଭା ହେବ ବୋଲି ସେ ମତବ୍ୟକ୍ତ କରିଛନ୍ତି

ଗଡ଼କରୀ କେନ୍ଦ୍ର ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏମ୍ଏସ୍ଏମ୍ଇ ମନ୍ତ୍ରୀ ନୀତିନ୍ ଗଡ଼କରୀ ଶକ୍ତି ଦକ୍ଷତା ନିୟମ ପାଳନ କର୍ତନଥିବା କ୍ଷେତ୍ରରେ ବିଦ୍ୟତ୍ ଅଡିଟ୍ର ଆବଶ୍ୟକତା ପ୍ରତି ଗୁରୁତ୍ୱାରୋପ କରିଛନ୍ତି ଆଜି ନୂଆଦିଲ୍ଲୀରେ ଏମ୍ଏସ୍ଏମ୍ଇ ଷେତ୍ରରେ ଶକ୍ତି ଦକ୍ଷତା ବୃଦ୍ଧି ସଂକ୍ରାନ୍ତ ଜାତୀୟ ସମ୍ମିଳନୀରେ ଉଦ୍ବୋଧନ ଦେଲାବେଳେ ସେ ଏହା କହିଛନ୍ତି ସେ କହିଛନ୍ତି ପରିବହନ ଖର୍ଚ୍ଚ ହ୍ରାସ କରିବା ପାଇଁ ସରକାର ଅଗ୍ରାଧିକାର ଦେଉଛନ୍ତି

ସେ କହିଛନ୍ତି ପରିବହନ ଖର୍ଚ୍ଚ ହ୍ରାସ କରିବା ପାଇଁ କଳପଥର ବିକାଶ ଲାଗି ସରକାର ପ୍ରାଧାନ୍ୟ ଦେଉଛନ୍ତି ଜଳପଥରେ ବ୍ୟବହୃତ ହେଉଥିବା ପାରମ୍ପରିକ ଇନ୍ଧନ ପରିବର୍ତ୍ତେ ଏଲ୍ଏଲ୍ଜି ସିଏନ୍ଜି ବିଦ୍ୟୁତ୍ ଓ ଶୌର ଶକ୍ତି ବ୍ୟବହାର ପାଇଁ ସରକାର ପଦକ୍ଷେପ ନେଉଛନ୍ତି

ନଆ ବିଦ୍ୟୁତ୍ ଟିକସ ନୀତି କ୍ୟାବିନେଟ୍ର ଅନୁମୋଦନ ପାଇଁ ପଠାଯାଇଥିବା ସେ ସ୍ଟଚନା ଦେଇଛନ୍ତି ଆର୍ମି ଚିଫ୍ ପଦାତିକ ବାହିନୀ ମୁଖ୍ୟ କେନେରାଲ୍ ବିପିନ୍ ରାଓ୍ୱତ କହିଛନ୍ତି ବାଲାକୋଟ୍ ଅଞ୍ଚଳରେ ସନ୍ତ୍ରାସବାଦୀମାନେ ପୁନଃ ସକ୍ରିୟ ହୋଇଥିବାର ଖବର ମିଳିଛି ଏବଂ ଭାରତୀୟ ଯବାନମାନେ କୌଣସି ପ୍ରକାରର ପ୍ରତିକୃଳ ପରିସ୍ଥିତିର ମୁକାବିଲା କରିବା ପାଇଁ ସଜାଗ ହୋଇ ରହିଛନ୍ତି ଚେନ୍ନାଇରେ ଏକ ଉତ୍ସବ ଅବସରରେ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି ଭାରତୀୟ ବିମାନ ବାହିନୀ ଦ୍ୱାରା ବାଲାକୋଟ୍ରେ ଥିବା ସନ୍ତାସବାଦୀ ପ୍ରଶିକ୍ଷଣ କେନ୍ଦ୍ରଗୁଡ଼ିକୁ ନଷ୍ଟ କରିଦିଆଯାଇଥିଲା କିନ୍ତୁ ବର୍ତ୍ତମାନ ସେମାନେ ପୁନଃ ସକ୍ରିୟ ହୋଇଥିବାର ଜଣାପଡ଼ିଛି ପୁଣିଥରେ ସନ୍ତାସବାଦ ବିରୋଧୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କି ବୋଲି ସାମ୍ଭାଦିକମାନେ ପ୍ରଶ୍ମ କଲାରୁ ଜେନେରାଲ୍ ରାଓ୍ୱତ୍ କହିଛନ୍ତି ତାଠାରୁ ଅଧିକ କାର୍ଯ୍ୟାନୁଷାନ ମଧ୍ୟ ଗ୍ରହଣ କରାଯାଇପାରେ ସେ କହିଛନ୍ତି ଭାରତ କ'ଣ କରିପାରିବ ଶତ୍ରପକ୍ଷ ସେ ବିଷୟରେ ଅନ୍ତମାନ କରିବା ମଧ୍ୟ କଷ୍ଟ ସାଧ୍ୟ

ଏଣୁ କୋର୍ଟ୍ ନିର୍ବାଚନ ଉପରେ ରହିତାଦେଶ ଜାରି କରିବା ଉଚିତ୍ ନୂହେଁ ନିର୍ବାଚନ କମିଶନଙ୍କ ଓକିଲ କହିଛନ୍ତି ଏହି ବିଧାୟକମାନଙ୍କୁ ବାଚସ୍କତି ଅଯୋଗ୍ୟ ଘୋଷଣା କରିଥିବାରୁ ସେମାନଙ୍କୁ ସେମାନଙ୍କର ନିର୍ବାଚନରେ ପ୍ରତିଦ୍ୱନ୍ଦିତା ଅଧିକାରର୍ତ ବଞ୍ଚିତ କରାଯାଇ ପାରିବ ନାହିଁ ଜେ ଆଣ୍ଡ କେ ଟେରୋରିଷ୍ଟ ଜାମ୍ମ କାଶ୍ୱୀରର କିସ୍ତ୍ୱାଡା କିଲ୍ଲାରେ ବିଜେପି ଓ ଆର୍ଏସ୍ଏସ୍ର ଦୂଇ ଜଣ ନେତାଙ୍କ ହତ୍ୟା ସମେତ ଚାରୋଟି ସନ୍ତାସବାଦୀ ଆକ୍ରମଣରେ ସଂଶ୍ରୀଷ୍ଟ ଥିବା ତିନି ଜଣ ଆତଙ୍କବାଦୀଙ୍କୁ ଜାମୁ କାଶ୍ମୀର ପୁଲିସ୍ ଗିରଫ୍ କରିଥିବା ଆଜି ଦାବି କରିଛି ଜାମ୍ମୁରେ ଏକ ସାମ୍ଭାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଲାବେଳେ ଜାମ୍ମୁ ଜୋନ୍ର ପୁଲିସ୍ ଆଇଜି ମୁକେଶ ସିଂହ କହିଛନ୍ତି ଷଡ଼ଯନ୍ତ୍ରକାରୀ ନିଶାର ଅହମ୍ମଦ ଶେଖ୍ ନିଶାଦ୍ ଅହମ୍ମଦ୍ ଓ ଆକାଦ୍ ହୁସେନ୍କୁ ଗିରଫ୍ କରାଯାଇଛି ଗତ ବର୍ଷ ନଭେମ୍ବର ଓ ଚଳିତ ସେପ୍ଟେମ୍ବର ମାସରେ ଘଟିଥିବା ସନ୍ତ୍ରାସବାଦୀ ଘଟଣାରେ ସେମାନେ ସମ୍ପୁକ୍ତ ଥିବାର ଜଣାପଡ଼ିଛି

ସେ କହିଛନ୍ତି ଶେଖ୍ ହୁସେନର ଘରେ ସନ୍ତାସବାଦୀ କାର୍ଯ୍ୟକଳାପ ପାଇଁ ସବୁ ପ୍ରକାର ଷଡ଼ଯନ୍ତ କରାଯାଉଥିଲା ଏବଂ ସେମାନଙ୍କ ଘର ଚଢ଼ଉ କଲାବେଳେ କେତେକ ପିସ୍ତଲ ରାଇଫଲ ଓ ଗୁଳିଗୋଳା ଜବତ କରାଯାଇଛି

ପ୍ରତିରକ୍ଷା ମୁଖପାତ୍ର ଆମ ଜାଞ୍ଗୁ ସମ୍ଭାଦଦାତାଙ୍କୁ କହିଛନ୍ତି କାଠୁଆ କିଲ୍ଲାର ବିଲାୱାଡ୍ ତହସିଲ୍ ଅନ୍ତର୍ଗତ ଦେବଙ୍ଗ ଗାଁରେ ଖାନ୍ ତଲାସୀ ବେଳେ ଖଲିଲ୍ ଅହମ୍ମଦଙ୍କ ଘରୁ ଏହି ଗନ୍ ପାଉଡର ଜବତ କରାଯାଇଛି